ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏକ ଆତ୍ମନିର୍ଭର ଭାରତ ଦେଶର ସହିଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶକୁ ଅଧିକ ଶକ୍ତିଶାଳୀ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ କରାଇବାଲାଗି ପ୍ରତ୍ୟେକ ଭାରତୀୟ ସଂକଳ୍ପବଦ୍ଧ ହେବା ଉଚିତ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନଙ୍କ ଅଂଶଗ୍ରହଣ ବିନା କୌଣସି ମିଶନ ସଫଳ ହୋଇପାରିବ ନାହିଁ ସେ କହିଛନ୍ତି ଯେତେବେଳେ ଜନସାଧାରଣ ଦେଶୀୟ ସାମଗ୍ରୀ କ୍ରୟ କରିବେ ଓ ଦେଶୀୟ ସାମଗ୍ରୀ ପାଇଁ ସେମାନଙ୍କ ଚାହିଦା ବଢ଼ିବ ସେତେବେଳେ ସେମାନେ ଏକ ସୁଦୃଢ଼ ଭାରତ ଗଠନରେ ପ୍ରକୃତ ଭୂମିକା ନିର୍ବାହନ କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଲଦାଖରେ ସହିଦ ହୋଇଥିବା ଦେଶର ଜବାନମାନଙ୍କର ସାହସ ଓ ବୀରତ୍ୱ ପ୍ରତି ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଦେଶ ସେମାନଙ୍କ ନିକଟରେ ଚିର ଋଣୀ ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ବୀର ସୈନିକମାନେ ଭାରତ ମାତାର ଗୌରବ ଓ ସମ୍ମାନ ପ୍ରତି କାହାରିକୁ ଆଞ୍ଚ ଆଣିବାକୁ ତେବେ ନାହିଁ ବୋଲି ପ୍ରମାଣ କରି ଯାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଯେତେବେଳେ ନିଜର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷା ଦେଇଛି ସେତେବେଳେ କିଭଳି ବୀରତ୍ୱର ସହ ଏହି କାର୍ଯ୍ୟ ସମ୍ପନ୍ନ କରିଛି ତାହା ସମଗ୍ର ବିଶ୍ୱ ଦେଖିଛି ସେ କହିଛନ୍ତି ଯେଉଁମାନେ ଲଦାଖରେ ଭାରତର କିଛି ଅଞ୍ଚଳ ପ୍ରତି ଲୋଲୁପ ଦୃଷ୍ଟି ପକାଇଛନ୍ତି ସେମାନଙ୍କୁ ଉଚିତ୍ ଜବାବ ଦିଆଯାଉଛି ଶ୍ରୀ ମୋଦି କହିଛନ୍ତି ଭାରତ ବନ୍ଧୁତାର ମହତ୍ୱକୁ ବୁଝେ କିନ୍ତୁ କୌଣସି ପ୍ରତିକୂଳ ପରିସ୍ଥିତିର ଠିକଣା ଜବାବ ଦେବାକୁ ଏହା ବେଶ୍ ଅକ୍ଷମ ଶ୍ରୀ ମୋଦି ପ୍ରତିରକ୍ଷା କ୍ଷେତ୍ରର ପ୍ରସ୍ତୁତି ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ପରେ ଆମର ପୂର୍ବ ଅଭିଜ୍ଞତାକୁ ଭିଭିକରି ପ୍ରତିରକ୍ଷା କ୍ଷେତ୍ରରେ ଆମକୁ ବହୁତକିଛି କାର୍ଯ୍ୟ କରିବାକୁ ଥିଲା କିନ୍ତୁ ଆମେ ତାହା କରିବାରେ ସଫଳ ହୋଇନାହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ଦ୍ରତ ଅଗ୍ରଗତି ହାସଲ କରିବା ସହ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେଉଛି

ଆଇସିଏମ୍ଆର୍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟାବୃଦ୍ଧି କରିବା ଉଦ୍ୟମ ଅବ୍ୟାହତ ରଖିଛି ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଘାର ଗୁଡ଼ିକୁ କୋଭିଡ ନମୂନା ପରୀକ୍ଷା ପାଇଁ ଅନୁମତି ଦିଆଯାଉଛି

ହର୍ସିମରତ ଇନ୍ଭେଷ୍ଟର୍ସ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରର ଚ୍ୟାଲେଞ୍ଜଗୁଡ଼ିକୁ ସୁଯୋଗରେ ପରିଣତ କରିବା ଲାଗି ସମସ୍ତ ରାଜ୍ୟ ପୁଞ୍ଜିନିବେଶକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀମତୀ ବାଦଲ କହିଛନ୍ତି କୋଭିଡ କଟକଣା ସମୟରେ ଦେଶର କୋଶଅନୁକୋଶରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ କଟକଣାକୁ ସଫଳତାର ସହ ଲାଗୁ କରାଯାଇପାରିଛି ଆତ୍ମନିର୍ଭରଶୀଳ ହେବା ଓ ସ୍ଥାନୀୟ ସାମଗ୍ରୀର ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ପାନ ଦେଇଛନ୍ତି ତାହାକୁ ପାଳନ କରିବାକୁ ଶ୍ରୀମତୀ ବାଦଲ ସମସ୍ତଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଆହୁରି ଅନେକ ନୂଆ ନୂଆ ଦେଶ ଭାରତରୁ ଆମଦାନୀ କରିବାକୁ ଇଚ୍ଛାବ୍ୟକ୍ତ କରୁଛନ୍ତି ସେ କହିଛନ୍ତି ପୂର୍ବରୁ ସେହିସବୁ ପଦାର୍ଥ ଭାରତ ବିଦେଶରୁ ଆମଦାନୀ କରୁଥିଲା ଶିଳ୍ପକ୍ଷେତ୍ର ଏହାର ସମ୍ପୂର୍ଣ୍ଣ ଦକ୍ଷତାର ବିନିଯୋଗ କରି କାର୍ଯ୍ୟକରିବାକୁ ସେ ଅନୁରୋଧ ଜଣାଇଛନ୍ତି ପ୍ରକ୍ରିୟାକରଣ ଖାଦ୍ୟ କ୍ଷେତ୍ର ପ୍ରତି ଦୃଷ୍ଟିପାତ କରିବାକୁ ସେ ପୁଞ୍ଜିନିବେଶକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ଭାରତର ଉନ୍ନତ ଖାଦ୍ୟର ପାଶ୍ଚାତ୍ୟ ଦେଶଗୁଡ଼ିକରେ ଚାହିଦା ବୃଦ୍ଧି ପାଇବା ଆବଶ୍ୟକ ରାଜ୍ୟ ଗୁଡ଼ିକରେ ଉତ୍ପାଦିତ ହେଉଥିବା ଲୋକପ୍ରିୟ ପୁଷ୍ଟିକର ଖାଦ୍ୟପଦାର୍ଥ ଗୁଡ଼ିକର ବ୍ରାଣ୍ଡ ପ୍ରସ୍ତୁତ କରି ବଡ଼ ବଡ଼ ଖୁଚୁରା ବିକ୍ରେତାମାନଙ୍କ ମାଧ୍ୟମରେ ବିଦେଶରେ ଥିବା ପ୍ରବାସୀ ଭାରତୀୟମାନଙ୍କ ପାଇଁ ସେଗୁଡ଼ିକୁ ବିକ୍ରି କରିବା ଲାଗି ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କୃଷିଜାତ ପଦାର୍ଥ ଗୁଡ଼ିକର ତଦାରଖ ପାଇଁ ଜାତୀୟ ସ୍ତରରେ ଏକ ପୋର୍ଟାଲ ସ୍ଥାପନ ସକାଶେ ବୈଷୟିକ ଜ୍ଞାନର ଉପଯୋଗ ପ୍ରତି ଶ୍ରୀମତୀ ବାଦଲ ଗୁରୁତ୍ୱାରୋପ କରିଛନ୍ତି ଏହା କେବଳ ଏହିଶିଳ୍ପକ୍ ସାହାଯ୍ୟ କରିବ ତାହା ନୁହେଁ ସେହି ପଦାର୍ଥ ଗୁଡ଼ିକର ରପ୍ତାନୀ ବୃଦ୍ଧିରେ ମଧ୍ୟ ଏହା ବହୁମାତ୍ରାରେ ସାହାଯ୍ୟ କରିବ

ଶ୍ରୀମତୀ ବାଦଲ କହିଛନ୍ତି କେବଳ ଏହି କ୍ଷେତ୍ର ଆତ୍ମନିର୍ଭର ଭାରତର ଭବିଷ୍ୟତକୁ ଉତ୍ପଳ କରିବ ଓ ଏହି ଅଭିଯାନକୁ ସଫଳ କରାଇବ

ପୋଟେବୁଲ ଅକ୍ଟକେନ୍ ୟୁନିଟ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଚ୍ଚନ୍ତି ପୁଣେସ୍ଥିତ ସିଏସ୍ଆଇଆର୍ ଜାତୀୟ ରସାୟନ ଗବେଷଣାଗାର ଏକ ପୋଟେବୁଲ ଅକ୍କିଜେନ୍ ୟୁନିଟ୍ର ନିର୍ମାଣ କରିଛି ଏହି ଅକ୍ସିଜେନ୍ ୟୁନିଟ୍କୁ ଘରେ ଡାକ୍ତରଖାନାରେ ଓ ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ବ୍ୟବହାର କରାଯାଇପାରିବ ଏ ସଂକ୍ରାନ୍ତରେ କିଛି ଟ୍ୱିଟ୍ କରି ସେ କହିଛନ୍ତି ଏହି ୟୁନିଟ୍ର ଏକ ବିଶେଷତ୍ୱ ହେଉଛି ଏହା କୌଣସି ଅକ୍କିଜେନ୍ ସିଲିଣ୍ଡର ଆବଶ୍ୟକ କରିବ ନାହିଁ ଓଏହାର ବ୍ୟବହାର ଦ୍ୱାରା ଭେଷ୍ଟିଲେଟର ଏବଂ ଅକ୍କିଜେନ୍ ସିଲିିି୍ଡର ପ୍ରତି ଚାହିଦା କମିପାରିବ ମନ୍ତ୍ରୀ କହିଛନ୍ତି କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଯଦି ମୂଳରୁ ଅକ୍ସିଜେନ୍ ଯୋଗାଇ ଦିଆଯାଏ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକ ପଡିବ ନାହିଁ ଦେଶରେ କୋଭିଡ ନାଇଣ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସରଞ୍ଜାମର ଭୂମିକା ନେବ

ସେହି କ୍ୟାମ୍ପଗୁଡ଼ିକ କାଜିରଙ୍ଗା ଜାତୀୟ ଅଭୟାରଣ୍ୟରେ ସ୍ଥାପନ କରାଯାଇଥିଲା

ଅଭୟାରଣ୍ୟ ଦେଇ ଯାଇଥିବା ରାସ୍ତାରେ ଯାନବାହନ ଚଳାଚଳର ବେଗ ନିୟନ୍ତ୍ରଣ ସଂକ୍ରାନ୍ତରେ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ କରାଯାଇଛି ଆସାମରେ ବନ୍ୟାଜଳ ଅନ୍ୟାନ୍ୟ ଅଭୟାରଣ୍ୟକୁ ମାଡ଼ିଯାଇଥିବାର ଖବର ମିଳିଛି

ଜିଲ୍ଲା ପ୍ରଶାସନଗୁଡ଼ିକ ଦ୍ୱାରା ସେମାନଙ୍କୁ ଖାଦ୍ୟପଦାର୍ଥ ଯୋଗାଇ ଦିଆଯାଇଛି

ଜବାନମାନେ ସନ୍ତାସବାଦୀମାନଙ୍କର ନିକଟବର୍ତ୍ତୀ ହେବା ସମୟରେ ସେମାନେ ଜବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ

ଆନନ୍ଦିବେନ୍ ପଟେଲ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ଶ୍ରୀମତୀ ପଟେଲ ଉତ୍ତରପ୍ରଦେଶ ସହିତ ମଧ୍ୟପ୍ରଦେଶର କାର୍ଯ୍ୟ ଦେଖିବେ